ଏସ୍ସି ଅଯୋଧ୍ୟା ଅଯୋଧ୍ୟା କମିବିବାଦ ମାମଲାର ମିମାଂସା ଆପୋଷ କଥାବାର୍ତ୍ତା ମାଧ୍ୟମରେ କରିବା ଲାଗି ଚାରୋଟି ଉଦ୍ୟମ ବିଫଳ ହେବା ପରେ ଆସନ୍ତା ମଙ୍ଗଳବାରଠାରୁ ଦୈନନ୍ଦିନ ଭିତ୍ତିରେ ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ କମି ବିବାଦ ଉପରେ ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣ ବିଚାରପତିଙ୍କୁ ନେଇ ଗଠିତ ସାୟିଧାନିକ ଖଣ୍ଡପୀଠ ଗତକାଲି ମଧ୍ୟସ୍ଥତା କମିଟି ରିପୋର୍ଟ୍ ପାଇଲା ପରେ ଅଯୋଧ୍ୟା କମି ବିବାଦ ଉପରେ ଦୈନନ୍ଦିନ ଶୁଶାଣି ପାଇଁ ନିଷ୍କଭି ନେଇଛନ୍ତି ଆପୋଷ କଥାବାର୍ତ୍ତା ମାଧ୍ୟମରେ କମି ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କମିଟିର ଉଦ୍ୟମ ବିଫଳ ହୋଇଥିବା କମିଟି କୋର୍ଟ୍କୁ ଗତକାଲି କଣାଇଥିଲା ମଧ୍ୟସ୍ଥତା କମିଟିର ମୁଖ୍ୟ ଅଛନ୍ତି ପୂର୍ବତନ ସୁପ୍ରିମ୍କୋର୍ଟ୍ ବିଚାରପତି ଏଫ୍ଏମ୍ଆଇ କାଲିଫୁଲ୍ଲା

ସାୟିଧାନିକ ଖଣ୍ଡପୀଠରେ ଜଷ୍ଟିସ୍ ଏସ୍ଏ ବୋବଡେ ଡିୱାଇ ଚନ୍ଦ୍ରଚୂଡ଼ ଅଶୋକ ଭୂଷଣ ଓ ଏସ୍ଏ ନକିର୍ ରହିଛନ୍ତି

ବର୍ତ୍ତମାନ ଏହି ବିଲ୍ ଅନୁଯାୟୀ କର୍ତ୍ତୃପକ୍ଷ ବିମାନ ଭଡ଼ା ଭଡ଼ା ତାଞ୍ଚା ଉନ୍ନୟନ ଫି' ଆଦି ଧାର୍ଯ୍ୟ କରିପାରିବେ ନାହିଁ

ଏସ୍ସି ସ୍କୁଇସାଇଡ୍ ଦେଶରେ ଆତ୍ମହତ୍ୟା ପ୍ରବଣତାକୁ ପ୍ରତିହତ ତଥା ହ୍ରାସ କରିବା ଲାଗି ଏକ ସୁଦୂର ପ୍ରସାରୀ ଜନସ୍ୱାସ୍ଥ୍ୟ ଯୋଜନା ପ୍ରଶୟନ ସଂକ୍ରାନ୍ତ ଆଗତ ମାମଲାର ବିଚାର କରି ସୁପ୍ରିମ୍କୋର୍ଟ କେନ୍ଦ୍ର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରିମାନଙ୍କୁ ନୋଟିସ୍ ଜାରି କରିଛନ୍ତି ବିଚାରପତି ଅରୁଣ ମିଶ୍ର ଏବଂ ବିଚାରପତି ଏମ୍ଆର୍ ଶାହାଙ୍କ ଖଣ୍ଡପୀଠ ଆଇନ୍ଜୀବୀ ଗୌରବ କୁମାର ବଂଶଲଙ୍କ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲାରେ ଜବାବ ତଲବ କରିଛନ୍ତି

ଆର୍ଜେ ହୁକା ରାଜସ୍ଥାନରେ ହୁକା ବାର୍ଗୁଡ଼ିକୁ ବନ୍ଦ କରିବା ସଂକ୍ରାନ୍ତ ଏକ ସଂଶୋଧନ ବିଲ୍ ସେଠାକାର ବିଧାନସଭାରେ ଗୃହୀତ ହୋଇଛି

ପ୍ରେସିଡେଣ୍ଟ ଗିନି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗିନି ରାଷ୍ଟ୍ରପତି ନ୍ୟାସନାଲ୍ ଅଡର ଅଫ୍ ମେରିଟ୍ ସମ୍ମାନ ପ୍ରଦାନ କରିଛନ୍ତି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଏବଂ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସହାବସ୍ଥାନ କ୍ଷେତ୍ରରେ ଉନ୍ନତି ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ କୋବିନ୍ଦଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ଏହା ହେଉଛି ଗିନି ଗଣତନ୍ତ ରାଷ୍ଟ୍ରର ସର୍ବୋଚ୍ଚ ନାଗରିକ ସମ୍ମାନ ନିଜ ପ୍ରତିକ୍ରିୟାରେ ଶ୍ରୀ କୋବିନ୍ଦ କହିଛନ୍ତି ଭାରତ ଗିନି ବନ୍ଧୁତ୍ୱ କ୍ଷେତ୍ରରେ ଏହି ସମ୍ମାନ ଉତ୍ଗୀକୃତ ଏହା ପୂର୍ବରୁ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ବିଷୟ ଉପରେ ବିସ୍ଚୃତ ଆଲୋଚନା ହୋଇଥିଲା ତିନୋଟି ରାଜିନାମା ସ୍ୱାକ୍ଷରିତ ହୋଇଛି ପାରମ୍ପରିକ ଔଷଧ ଇ ବିଦ୍ୟାଭାରତୀ ଇ ଆରୋଗ୍ୟ ଭାରତୀ ନେଟ୍ୱାର୍କ ଏବଂ ପୁନଃ ନବୀକରଣ ଶକ୍ତି କ୍ଷେତ୍ର ଉପରେ ଏହି ତିନୋଟିଯାକ ରାଜିନାମା ପର୍ଯ୍ୟବେସିତ

ବିଶ୍ୱରେ ଆତଙ୍କବାଦ କାର୍ଯ୍ୟକଳାପ ନେଇ ଦୁଇ ରାଷ୍ଟ୍ରମୁଖ୍ୟ ଉଦ୍ବେଗ ପ୍ରକାଶ କରିବା ସହ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଉପରେ ସହମତ ହୋଇଥିଲେ ଜୟଶଙ୍କର ଏମ୍କିସି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତ ଓ ମେକଙ୍ଗ୍ ଗଙ୍ଗା ସହଯୋଗ ଏମ୍ଜିସି ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସଂଯୋଗତା ପାଇଁ ଗୁର୍ତ୍ୱାରୋପ କରିଛନ୍ତି ଏକ ଚଳଚଞ୍ଚଳ ଅର୍ଥନୈତିକ ଅଭିବୃଦ୍ଧି କରିଡ଼ରର ବିକାଶ ପାଇଁ ସଂଯୋଗତା ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଜୟଶଙ୍କର ମତବ୍ୟକ୍ତ କରିଛନ୍ତି ଏମ୍ଜିସି ହେଉଛି ଏକ ଉପଆଞ୍ଚଳିକ ସହଯୋଗ ସଂଗଠନ ଯେଉଁଥିରେ ଭାରତ ଓ ପାଞ୍ଚଟି ଆସିଆନ୍ ରାଷ୍ଟ୍ର ଯଥା କାମ୍ଘୋଡ଼ିଆ ଲାଓସ ମ୍ୟାମାର୍ ଥାଇଲାଣ୍ଡ ଓ ଭିଏତନାମ ସଦସ୍ୟ ଅଛନ୍ତି ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ଗତକାଲି ଦଶମ୍ ଏମ୍ଜିସି ମନ୍ତ୍ରୀସରୀୟ ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଜୟଶଙ୍କର କହିଛନ୍ତି ଏହି ଦେଶମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଭାରତ ସଦାସର୍ବଦା ଗୁରୁତ୍ୱ ଦେଇ ଆସୁଛି ଭାରତ ମ୍ୟାମାର୍ ଥାଇଲାଣ୍ଡ ତ୍ରିପକ୍ଷୀୟ ରାଜପଥ ନିର୍ମାଣ କାମ ଶୀଘ୍ର ସମ୍ପୂର୍ଣ୍ଣ କରାଯାଇ ଏହି ରାଜପଥକୁ କାମ୍ବୋଡ଼ିଆ ଲାଓ ପିଡିଆର୍ ଓ ଭିଏତନାମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଭାରତ ଚାହୁଁଥିବା ବିଷୟ ସେ ଜଣାଇଛନ୍ତି ସେ କହିଛନ୍ତି ଯୋଜନାବଦ୍ଧ ଭାବେ ରାଜପଥ ନିର୍ମାଣ ଜରିଆରେ ଚଳଚଞ୍ଚଳ ଅର୍ଥନୈତିକ ଅଭିବୃଦ୍ଧି କରିଡ଼ର ବିକାଶ ପାଇଁ କେତେ କ'ଣ ସମ୍ଭାବନା ରହିଛି ସେ ସଂକ୍ରାନ୍ତୀୟ ଅଧ୍ୟୟନ ରିପୋର୍ଟ ଆସନ୍ତା ବର୍ଷ ପ୍ରାରମ୍ଭରେ ସମ୍ପର୍ଷ୍ଣ ହୋଇଯିବ ବୋଲି ଶ୍ରୀ ଜୟଶଙ୍କର ଆଶା ବ୍ୟକ୍ତ କରିଛନ୍ତି ଜୟଶଙ୍କର ପମ୍ପିଓ ଭାରତ ଆମେରିକାକୁ ସ୍ୱଷ୍ଟ ଭାବେ କହିଛି ଯେ କାଶ୍ମୀର ପ୍ରସଙ୍ଗରେ ଯଦି କୌଣସି କଥାବାର୍ତ୍ତା ହୁଏ ତେବେ କେବଳ ପାକିସ୍ତାନ ସହ ଦ୍ୱିପକ୍ଷିୟ ଭାବେ ଏହି କଥାବାର୍ତ୍ତା ହେବ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବ୍ୟାଙ୍କକକ୍ଠାରେ ପୂର୍ବ ଏସିଆ ବୈଦେଶିକ ମନ୍ତ୍ରୀୟ ଶୀଖର ବୈଠକର ଦ୍ୱିତୀୟ ଦିନରେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ବେଳେ ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ କାଶ୍ମୀର ସଂକ୍ରାନ୍ତରେ ମଧ୍ୟସ୍ଥତା କରିବାକୁ ଏଇ ଅକ୍ଷଦିନ ତଳେ ପ୍ରସ୍ତାବ ଦେଇଥିଲେ ଆସିଆନ୍ ଭାରତ ମନ୍ତ୍ରୀ ସ୍ତରୀୟ ଓ ଅନ୍ୟ ଆଞ୍ଚଳିକ ବୈଠକଗୁଡ଼ିକରେ ଯୋଗ ଦେବା ପାଇଁ ସେ ବ୍ୟାଙ୍କକ୍ ଯାଇଛନ୍ତି ପଞ୍ଜାବ ଆଲର୍ଟ୍ କାଶ୍ରୀର ଉପତ୍ୟକାରେ ଅମରନାଥ ଯାତ୍ରୀଙ୍କ ରହଣୀ କାଣ୍ଟଛାଣ୍ଟ କରିବା ଲାଗି କାଞ୍ଗୁ କାଶୁୀର ସରକାର ନିରାପତ୍ତା ସତର୍କତା ଜାରୀ କରିଥିବାର୍ତ ଅମରନାଥ ଯାତ୍ରୀମାନଙ୍କୁ ନିରାପଦରେ ଫେରିଆସିବା ଦିଗରେ ସବ୍ର ପ୍ରକାରର ବନ୍ଦୋବସ୍ତ କରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପଠାନ୍କୋଟ୍ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଚଣ୍ଡୀଗଡ଼ଠାରେ ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ସୀମାନ୍ତରେ କଡ଼ା ସଜାଗ ରହିବା ସଂଗେ ସଂଗେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖପାତ୍ର କହିଛନ୍ତି ଜାନ୍ମୁ ଓ କାଶ୍କୀର ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ ସମନ୍ୱୟ ରକ୍ଷା କରିବା ଏବଂ ଦୁଇ ରାଜ୍ୟ ମଧ୍ୟରେ ଯୋଗାଯୋଗ ଓ ଆତକାତ ସଂକ୍ରାନ୍ତରେ କଡ଼ା ଦୂଷ୍ଟି ରଖିବା ପାଇଁ ମଧ୍ୟ ରାଜ୍ୟ ପୁଲିସ୍ ମୁଖ୍ୟଙ୍କୁ ପରାମର୍ଶ ଦିଆଯାଇଛି ସୀମା ଅଞ୍ଚଳ ପରିସ୍ଥିତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନିୟମିତ ସମୀକ୍ଷା କର୍ତ୍ତିବା ମୁଖପାତ୍ର ଜଣାଇଛନ୍ତି ଟ୍ରମ୍ପ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ କହିଛନ୍ତି ରୁଷିଆ ଓ ଚୀନ୍ ମଧ୍ୟରେ ଏକ ନୂଆ ପରମାଣ୍ଡ ରାଜିନାମା ସ୍ୱାକ୍ଷରିତ ହେଉ ବୋଲି ସେ ଚାହାନ୍ତି ଶ୍ରୀ ଟ୍ରମ୍ପ୍ କହିଛନ୍ତି ଏ ସଂକ୍ରାନ୍ତରେ ସେ ଉଭୟ ଦେଶ ସହ କଥାବାର୍ତ୍ତା କରିଛନ୍ତି ଓ ସେମାନେ ରାଜିହୋଇଛନ୍ତି ଏକ ନ୍ତିଆ ଅସ୍ତ୍ରପ୍ରତିଯୋଗିତା ହେବାର ଆଶଙ୍କା ପ୍ରକାଶ କରି ରୁଷିଆ ସହ ପରମାଣ୍ର ଚୁକ୍ତିରୁ ଆମେରିକା ଓହରିଯିବା ପରେ ଶ୍ରୀ ଟ୍ରମ୍ ଏହା କହିଛନ୍ତି ରୁଷ ପକ୍ଷରୁ ଏକ ନୂଆ ଧରଣର କୁଇଜ୍ କ୍ଷେପଶାସ୍ତ ମୁତୟନ କରାଯିବା ଦ୍ୱାରା ପରମାଣୁ ରାଜିନାମା ଲଙ୍ଘନ କରାଯାଇଥିବା ଦର୍ଶାଇ ଆମେରିକା ଗତକାଲି ରାଜିନାମାରୁ ଓହରି ଯାଇଥିଲା କିନ୍ତୁ ରୁଷ ଏଭଳି ଅଭିଯୋଗକକୁ ଅସ୍ୱୀକାର କରିଛି

ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ରାଷ୍ଟ୍ରପତି ଟ୍ରମ୍ପ୍ ଏହି ଘୋଷଣା କରିଛନ୍ତି ସାଂଘାଇ ଆଲୋଚନା କାଳରେ ଆମେରିକାର କୃଷି ଉତ୍ପାଦ କିଶିବା ଉପରେ ଚୀନ୍ ପୂର୍ବରୁ ଘୋଷଣା କରିଥିବା ପ୍ରତିଶ୍ରୁତିକୁ ରକ୍ଷା ନକରିବା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଟ୍ରମ୍ପ୍ ଏଭଳି ନିଷ୍ପଭି ନେଇଥିବା କୁହାଯାଉଛି

ଏଶେ ଚୀନର ବୈଦେଶିକ ମନ୍ତ୍ରୀ ୟାଙ୍ଗ ଓ୍ୱି ଆମେରିକାର ଏହି ନିଷ୍ପଭିର ସମାଲୋଚନା କରିଛନ୍ତି ଏହି ନୃତନ ଶୁଳ୍କ ଆସନ୍ତା ସେପ୍ଟେମ୍ବର ପହିଲାରୁ ଲାଗୁ ହେବ ରାୟବରେଲି ସିବିଆଇ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ସିବିଆଇ ଅଦାଲତ ରାୟବରେଲି ସଡ଼କ ଦୁର୍ଘଟଣାର ଟ୍ରକ୍ ଡ୍ରାଇଭର୍ ଓ କ୍ଲିନରକୁ ସାତଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି ପରବର୍ତ୍ତୀ ତଦନ୍ତ ପାଇଁ ସେମାନଙ୍କୁ ପୁଲିସ୍ ଜିମାରେ ଦେବା ସକାଶେ ଆଜି କୋର୍ଟ୍ରେ ହାଜର କରାଯିବ ସିବିଆଇ ଟିମ୍ ସେମାନଙ୍କୁ ଦୁର୍ଘଟଣା ସ୍ଥଳୀକୁ ନେଇ ପଚରାଉଚରା କରିବ

ଭାରତୀୟ ସମୟ ରାତି ଆଠଟାରେ ଏହି ମ୍ୟାଚ୍ ଆରମ୍ଭ ହେବ